ଏହି ପ୍ରକଳ୍ପରେ ରାଜ୍ୟଗୁଡ଼ିକୁ ଉନ୍ନତମାନର ଶିକ୍ଷା ପ୍ରଣାଳୀ ଓ ପଦ୍ଧତିର ବିକାଶ କାର୍ଯ୍ୟକାରିତା ତଥା ମୂଲ୍ୟାଙ୍କନକୁ ସରଳ ଓ ସୁଗମ କରାଯିବାର ଲକ୍ଷ୍ୟ ରହିଛି

ନୂଆ ଶିକ୍ଷାନୀତିର ଆରମ୍ଭ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଗଭ୍ ଇଭି ଚାର୍ଜିଂ ଦେଶର ବଡ଼ବଡ଼ ରାଜପଥ ଓ ଏକ୍ସପ୍ରେସ ଓ୍ୱେ ଗୁଡ଼ିକରେ ବିଦ୍ୟୁତ୍ ଚାଳିତ ଯାନ ଚାର୍ଜଂର ମୌଳିକ ଢ଼ାଞ୍ଚା ସ୍ଥାପନ ପାଇଁ କେନ୍ଦ୍ର ସରକାର ବିଭିନ୍ନ କମ୍ପାନିଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି ଭାରୀଶିଳ୍ପ ବିଭାଗ ଏଭଳି ପ୍ରସ୍ତାବ ପଠାଇବା ପାଇଁ ଏକ ଇଚ୍ଛାପତ୍ର ଜାରି କରିଛି ବିଭିନ୍ନ ସରକାରୀ ସଂଗଠନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ରାଜ୍ୟ ସରକାରୀ ଡିସ୍କମ୍ ତେିଳ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସେହିଭଳି ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କମ୍ପାନି ଏଥିପାଇଁ ପ୍ରସ୍ତାବ ମଧ୍ୟ ପଠାଇ ପାରିବେ ଇଲେକ୍ଟ୍ରୋନିକ୍ ଯାନଗୁଡ଼ିକର ଚାର୍ଜିଂ ପାଇଁ ମୌଳିକ ଡ଼ାଞ୍ଚା ସ୍ଥାପନ ସକାଶେ ଏହି ପ୍ରସ୍ତାବଗୁଡ଼ିକୁ ଆମନ୍ତ୍ରଣ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି ସେହିଭଳି ମୌଳିକ ଡ଼ାଞ୍ଚାଗୁଡ଼ିକୁ ମୁମ୍ବାଇ ପୁଣେ ଅହମ୍ମଦାବାଦ ବଡୌଦ୍ରା ଦିଲ୍ଲୀ ଆଗ୍ରା ଯମୁନା ବେଙ୍ଗାଲୁରୁ ମହୀଶୂର ବେଙ୍ଗାଲୁରୁ ଚେନ୍ନାଇ ସୁରତ ମୁୟାଇ ଆଗ୍ରା ଲକ୍ଷ୍ନୌ ଇଷ୍ଟର୍ଣ୍ଣ ପେରିଫେରାଲ୍ ଓ ହାଇଦ୍ରାବାଦ ଓଆର୍ଆର୍ ଏକ୍ସପ୍ରେସ୍ଓ୍ୱେ ଗୁଡ଼ିକରେ ସ୍ଥାପନ କରାଯିବ ତେବେ ଦିଲ୍ଲୀ ଶ୍ରୀନଗର ଦିଲ୍ଲୀ କୋଲକାତା ଆଗ୍ରା ନାଗପୁର ମେରଠ ଗଙ୍ଗୋତ୍ରୀ ଧାମ ମୁମ୍ୟାଇ ଦିଲ୍ଲୀ ମୁମ୍ୟାଇ ପାଣାଜୀ ମୁମ୍ୟାଇ ନାଗପୁର ମୁମ୍ଭାଇ ବେଙ୍ଗାଲୁରୁ ଓ କୋଲକାତା ଭୁବନେଶ୍ୱର ସମେତ ଅନ୍ୟ ରାଜପଥଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତାବ ଆହ୍ୱାନ କରାଯାଇଛି

ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣରୂପେ ବିଦ୍ୟୁତକରଣ କରିବା ଏହାର ମଳଲକ୍ଷ୍ୟ

କୃଷି କ୍ଷେତ୍ରକୁ ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି

କୃଷକମାନଙ୍କ କଲ୍ୟାଣ ସମ୍ପର୍କୀତ ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଏହି ଅବସରରେ ଆଲୋଚନା ହୋଇଛି

ଏଥିପାଇଁ ଚିହ୍ନଟ ହୋଇଥିବା ଫଳଗୁଡ଼ିକ ମଧ୍ୟରେ ଆମ୍ଘ କଦଳୀ ପିକ୍କୁଳି କିୱି ଲିଚି ମୌସମ୍ପି କମଳା କିନୁ ଲେମ୍ବୁ ଅମୃତ ଭଣ୍ଡା ସପୁରୀ ଡାଳିମ୍ବ ପଣସ ଆତ ଅଁଳା ପାସିଅନ୍ ଫ୍ରଟ୍ ଓ ନାସ୍କାତି ଅନ୍ତର୍ଭୁକ୍ତ ସେହିଭଳି ପନିପରିବା ଗୁଡ଼ିକ ମଧ୍ୟରେ ଫ୍ରେଞ୍ ବିନ୍ଦୁ କଲରା ବାଇଗଣ କ୍ୟାପ୍ସିକମ୍ ଗାଜର ବନ୍ଧାକୋବି କଞ୍ଚାଲଙ୍କା ଭେଣ୍ଡି କାକୁଡ଼ି ମଟର ଛୁଇଁ ପିଆଜ ଆଳୁ ଓ ଟମାଟୋ ଅନ୍ତର୍ଭୁକ୍ତ ଶ୍ରୀ ତୋମାର କହିଛନ୍ତି କୃଷକମାନଙ୍କ ସମେତ ଯେକୌଣସି ବ୍ୟକ୍ତି କିଶାନ ରେଳରେ ଏହିସବୂ ଚିହ୍ନଟ ହୋଇଥିବା ଫଳ ଓ ପନିପରିବା ଗୁଡ଼ିକୁ ପରିବହନ କରିପାରିବେ

ରେଳବାଇ ଦ୍ୱାରା ତିନୋଟି କିଶାନ୍ ରେଳ ଚଳାଚଳ କରୁଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି

ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଛି

ଅମିତ ଶାହା କେନ୍ଦ୍ର କ୍ୟାବିନେଟ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଯୋଗୁଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି

ଏହାଦ୍ଧାରା ଶିକ୍ଷାକୁ ଉପଯୁକ୍ତ ଭାବେ ହୃଦୟଙ୍ଗମ କରିବା ସହ ଶିକ୍ଷାର ମାନରେ ମଧ୍ୟ ଉନ୍ନତି ଆସିବ ବୋଲି ଶ୍ରୀ ଶାହା କହିଛନ୍ତି

କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏହାଦ୍ୱାରା କାରଗିଲକୁ ସବୁଦିନିଆ ସଂଯୋଗୀକରଣ ସମ୍ଭବ ହୋଇପାରିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି

ସ୍ଥାନୀୟ ଅଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଥିବା ସୁଡ଼ଙ୍ଗ ଏକ ନମ୍ଘର ଜାତୀୟ ରାଜପଥ ଉପରେ ସେନାର ସବୁଦିନିଆ ଯାତାୟତ ଲାଗି ରଣୀନତି ଦୃଷ୍ଟିରୁ ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ